କଟକ ଏସସିବି ଓ ଆରଏମଆରସିରେ ରକ୍ତ ପରୀକ୍ଷା କରିବା ପାଇଁ ଚିଠିରେ ଉଲ୍କେଖ କରାଯିବ ସେ କହିଛନ୍ତି କୌଣସି ସ୍ଥାନରେ ବହୁ ଲୋକ ଏକତ୍ର ନ ହେବା ତଥା ବଡ ବଡ ସଭାସମିତି ନ କରିବା ନେଇ ଲୋକମାନଙ୍କୁ ସଚେତନ କରାଯାଉଛି

ସେମାନଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି

ସେହିଭଳି ବୁର୍ଲା ଭୀମସାରରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଜଶଙ୍କୁ ଭର୍ତ୍ତି କରାଯାଇଛି ଯୁବକ ଜଶକ ସୋନପୁରର ବୋଲି ଜଶାପଡିଛି

ଅନ୍ୟପକ୍ଷରେ ଓଡିଶାରେ କରୋନା ଭ୍ତାଶ୍ୱ ନେଇ ଭୟଭୀତ ହେବାର ନାହିଁ ରାଜ୍ୟରେ ବର୍ଉମାନ ସୁଦ୍ଧା କୌଣସି କରୋନା ଆକ୍ରାନ୍ତ ରୋଗୀ ଚିହ୍ଟ ହୋଇନାହାନ୍ତି ସେଥିପାଇଁ ସ୍କୁଲ ବନ୍ଦ କରାଯିବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତୀ ସମୀର ରଞ୍ଞନ ଦାସ କହିଛନ୍ତି ସେ କହିଛନ୍ତି କରୋନା ସମ୍ପର୍କରେ ସମସ୍ତ ସ୍କୁଲରେ ସତର୍କ ସ୍ଚନା ଜାରି କରାଯାଇଛି

ଏଥପାଇଁ ସମ୍ଠ ବ୍ୟବସ୍କା କରାଯାଇଥିବା ଛତିଶା ନିଯୋଗ ବୈଠକରେ କୁହାଯାଇଛି